ସାଉଦିଆରବର ଉର୍ଜା ମନ୍ତ୍ରଶାଳୟ ପକ୍ଷରୁ ଗତକାଲି ଆୟୋଜିତ 'ଏନର୍ଜୀ ଆଉଟ୍ଲୁକ୍' ଶୀର୍ଷକ ଏକ ଭଚୁଆଲ୍ ଆଲୋଚନାଚର୍କରେ ନୂଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ଘମରେ ସାମିଲ ହୋଇ ସେ ଏହା କହିଛନ୍ତି

ଯେଉଁଠାରେ ଏହି ଅଭିବୃଦ୍ଧିର ଅଧାରୁ ଅଧିକ ଭାରତ ଓ ଚୀନ୍ରୁ ଆସିବ ବୋଲି ସେ କହିଛନ୍ତି